କୃଷକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସବୁବେଳେ ପ୍ରୟାସ ଜାରି ରଖିଛନ୍ତି

ମୋଦୀ ଗୁଜରାତ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କେନ୍ଦ୍ର ସରକାର ସଦାସର୍ବଦା କୃଷକମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରତିବଦ୍ଧ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସବୁବେଳେ ପ୍ରୟାସ କରି ଆସୁଛନ୍ତି ଆଜି ଗୁଜରାତର କଚ୍ଚରେ ତିନୋଟି ମହତ୍ୱାକାଂକ୍ଷି ପ୍ରକଚ୍ଚର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କୃଷି ସଂସ୍କାରକୁ ନେଇ କୃଷକମାନଙ୍କୁ ଭ୍ରମିତ କରାଯାଇଛି ବର୍ଷ ବର୍ଷ ଧରି ବିଭିନ୍ନ କୃଷକ ସଂଗଠନ ଏବଂ ବିରୋଧୀ ଦଳମାନେ ଯେଉଁ ଦାବି କରୁଥିଲେ ତାହାକୁ ଦୂଷ୍ଟିରେ ରଖି କୃଷି ସଂସ୍କାର ଅଶାଯାଇଛି ଏହି ଅବସରରେ କଚ୍ଚର କୃଷକମାନେ ବାହାରକୁ ଫଳ ରପ୍ତାନୀ କରୁଥିବାରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ଗୁଜରାଟରେ କୃଷି ଡାଏରୀ ଏବଂ ମସ୍ୟ ଚାଷ କ୍ଷେତ୍ର ବିଗତ ଦୁଇ ଦଶନ୍ଧି ଧରି ବେଶ୍ ସଫଳତା ହାସଲ କରିଛି ଓ କୃଷକମାନେ ସମବାୟ ମାଧ୍ୟମରେ ସଶକ୍ତ ହୋଇପାରିଛନ୍ତି ସେଥିରେ ସରକାରଙ୍କର କମ୍ ହସ୍ତକ୍ଷେପ ରହିଛି ସେ ଭିଭିପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଲବଣଯୁକ୍ତ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା ବିଶ୍ୱର ସର୍ବବୃହତ ପୁନର୍ବ୍ୟବହାର କ୍ଷମ ଶକ୍ତି ପାର୍କ ପ୍ରକଳ୍ପ ଓ ସମ୍ପୂର୍ଣ୍ଣ ସ୍ୱୟଂକୃତ ଦୁଗ୍ଧ ପ୍ରକ୍ରିୟାକରଣ ଓ ପ୍ୟାକେଜିଙ୍ଗ୍ କାରଖାନା ଅନ୍ତର୍ଭ୍ଭକ୍ତ ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ଏହି ହାଇବ୍ରିଡ୍ ପୁନର୍ବ୍ୟବହାର କ୍ଷମ ଶକ୍ତି ପାର୍କ ଏ କ୍ଷେତ୍ରରେ ହେଉଛି ଅନନ୍ୟ ଏବଂ ବିଶ୍ୱସ୍ତରୀୟ ଗ୍ରିନ୍ ଏନର୍ଜୀ ପ୍ରକଳ୍ପ ଯାହାକି ଭିକାକୋଟ୍ର ଖାୱାଡା ଗ୍ରାମରେ ଅବସ୍ଥିତ

ବିଏସ୍ଏଫ୍ ଏବଂ ଭାରତୀୟ ସେନା ଏହି ସ୍ଥାନକୁ ନିଜ ନିନ୍ତ୍ରଣକୁ ନେଇଛନ୍ତି ଏବଂ ସାଧାରଣ ନାଗରିକମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ସରକାରୀ ଘରୋଇ ଭାଗିଦାରୀରେ ଗ୍ରିନ୍ ଏନର୍ଜୀ ଉତ୍ପାଦନ ନିଗମକୁ ସୋଲାର ଏବଂ ପବନକଳ ପ୍ରତିଷ୍ଠା ପାଇଁ ଜମି ଆବଶ୍ଚନ କରାଯାଇଛି ପାୱାର୍ ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ନୋଡାଲ୍ ଏଜେନ୍ନୀ ଭାବେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଏବଂ ପାୱାର୍ ଗ୍ରିଡ୍କୁ ପ୍ରେରଣ ନିମନ୍ତେ କାର୍ଯ୍ୟ କରିବ କଚ୍ଚର ମାଣ୍ଡବୀ ନିକଟସ୍ଥ ଗୁଣ୍ଡିଆଲି ଗ୍ରାମରେ ଲବଣ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା କାରଖାନା ସ୍ଥାପନ କରାଯିବ

ରାଷ୍ଟ୍ରୀୟ କିଶାନ ବିକାଶ ଯୋଜନା ଅଧୀନରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯାଉଛି ପୂର୍ବରୁ ଭୂକ୍ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଅନୀଲ ମୁକିମ୍ ଏବଂ ସ୍ଥାନୀୟ ବିଜେପି ନେତା ତାଙ୍କୁ ସ୍ୱାଗତ କରିଥିଲେ ପରେ ସେ ହେଲିକ୍ୟାପୁର ଯୋଗେ ଧୋରାଡୋ ଗ୍ରାମ ନିକଟରେ ପହଞ୍ଚିଥିଲେ ସେଠାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ତାଙ୍କୁ ସ୍ୱାଗତ କରିଥିଲେ ଭେଙ୍କୟା ନାଇଡୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଅର୍ଥ ଆୟୋଗ ଏବଂ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ଗ୍ରିନ୍ ବିଲ୍ଡି ପାଇଁ ଟିକସ ପ୍ରୋହାହନ ଦେବାକୁ ନିବେଦନ କରିଛନ୍ତି ଗ୍ରିନ୍ ହୋମସ୍ ପାଇଁ ଗଣମାଧ୍ୟମ ଦ୍ୱାରା ସଚେତନତା ଅଭିଯାନ ଆରମ୍ଭ କରିବାକୁ ସେ ଆହ୍ୱାନ ଦେଇଛନ୍ତି ଭର୍ଚୁଆଲ୍ ମାଧ୍ୟମରେ ଦ୍ୱାଦଶ ସବୁଜ ଗୃହମାନଙ୍କ ସମନ୍ୱିତ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଦ୍ୱାଦଶ ସମାବେଶକୁ ଉଦ୍ଘାଟନ କରି ଶ୍ରୀ ନାଇଡୁ କହିଛନ୍ତି ଗ୍ରିନ୍ ବିଲ୍ଚିଂସ୍ ଆନ୍ଦୋଳନ ସାଧାରଣ ଜନତାଙ୍କ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ ଅର୍ଥନୈତିକ ବିକାଶ ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସମନ୍ଧୟ ରକ୍ଷା ଉପରେ ସେ ଗୁରୁତ୍ୱ ଦେଇଛନ୍ତି

ଏହା ମାଧ୍ୟମରେ ଅଗ୍ରାରକାମ୍ଳ ନିର୍ଗମନ ମାତ୍ରାକୁ ହ୍ରାସ କରାଯାଇ ପାରିବ ପରିବେଶ ଅନୁକୂଳ ଏବଂ ଶକ୍ତି ଓ ସମ୍ବଳ ସଦ୍ବିନିଯୋଗ କରି ଏଭଳି ଗୃହ ନିର୍ମାଣ କରାଯାଇ ପାରିବ

ଫାଇଜର ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ ପ୍ରତିଷେଧକ ଟୀକାର ମାର୍କେଟିଂ ପାଇଁ ଆବେଦନ କରିଛନ୍ତି କୋବିଡ ନାଇଣ୍ଟିନ୍ ପ୍ରତିଷେଧକର ଜରୁରୀକାଳୀନ ବ୍ୟବହାରକୁ ସରକାର ଅନୁମତି ଦେବାମାତ୍ରେ ଟିକାକରଣ ଅଭିଯାନ ଆରମ୍ଭ ହେବ

ପରିଶେଷରେ ଅବଶିଷ୍ଟ ଲୋକଙ୍କୁ ପ୍ରତିଷେଧକ ଦିଆଯିବ

କୋବିଡ ପ୍ରତିଷେଧକ ଇଷ୍ଟେଲିଜେନ୍ସ ନେଟୱର୍କ ବ୍ୟବସ୍ଥା ମାଧ୍ୟମରେ ଏକ ଡିଜିଟାଲ ପ୍ଲାଟଫର୍ମ ସମସ୍ତ ପ୍ରକ୍ରିୟାର ତଦାରଖ କରିବ

ମନ୍ତ୍ରଣାଳୟ କହିଛି ସରକାରଙ୍କ ନିୟମର କଡାକଡି ପାଳନ କରାଯିବା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଆମେରିକା ଏହାର ସର୍ବବୃହତ୍ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ କୋବିଡ ନାଇଷ୍ଟିନ୍ ପ୍ରତିଷେଧକ ଦିଆଯିବା ବିଷୟ ଟ୍ୱିଟ୍ କରି ଜଣାଇଛନ୍ତି ନ୍ୟୁୟର୍କର କଣେ ନର୍ସ ସାନ୍ଦ୍ରା ଲିଣ୍ଡ୍ସେଙ୍କ ଶରୀରରେ ପ୍ରଥମ କୋବିଡ ନାଇଷ୍ଟିନ୍ ପ୍ରତିଷେଧକ ଦିଆଯାଇଛି ଏହାପର୍ବର୍ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନର କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ପ୍ରଦାନ କରିଥିଲା

ଆମେରିକାର ବିଭିନ୍ନ ହସ୍କିଟାଲରେ ଏହି ପ୍ରତିଷେଧକ ଆସି ପହଞ୍ଚୁଛି ଏହି ପ୍ରତିଷେଧକକୁ ବ୍ରିଟେନ୍ ସମେତ ବିଶ୍ୱର ଆଉ କିଛି ଦେଶ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି

ତୂତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ବର୍ଷ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ଅନୁଷ୍ଠିତ ହେବ ରେଳବାଇ ନିଯୁକ୍ତି ବୋର୍ଡ ଏହି ପରୀକ୍ଷା କରାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କୋବିଡ ନାଇଷ୍ଟିନ୍କୁ ଦୂଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସାମାଜିକ ଦୂରତା ବଜାୟ ରଖିବା ମାସ୍କ ପରିଧାନ କରିବା ସାନିଟାଇଜର ବ୍ୟବହାର କରିବା ଓ ଗୋଟିଏ ଦିନରେ ଗୋଟିଏ ସିଫୁର ପରୀକ୍ଷା କରିବା ଭଳି ନିୟମଗୁଡ଼ିକୁ ପାଳନ କରାଯାଉଛି ମନ୍ତ୍ରଣାଳୟ କହିଛି ପରୀକ୍ଷାର୍ଥୀମାନେ ହଲ୍ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ ଯେଉଁମାନଙ୍କର ଶରୀରର ତାପମାତ୍ରା ଅଧିକ ଥିବ ସେମାନଙ୍କୁ ପରୀକ୍ଷା ହଲ୍ ମଧ୍ୟକୁ ଯିବାକୁ ଦିଆଯିବ ନାହିଁ ଏ ସଂକ୍ରାନ୍ତରେ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ପଞ୍ଜିକୃତ ଇ ମେଲ୍ ମାଧ୍ୟମରେ ଜଣାଇ ଦିଆଯିବ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ କୋବିଡ୍ ନାଇଷ୍ଟିନ୍ ସମ୍ଭନ୍ଧୀୟ ଏକ ଲିଖିତ ଘୋଷଣାପତ୍ର ଦାଖଲ କରିବାକୁ ହେବ ବିନା ଘୋଷଣାପତ୍ରରେ କୌଣସି ପରୀକ୍ଷାର୍ଥୀଙ୍କୁ ହଲ୍ ମଧ୍ୟକୁ ଯିବାକୁ ଦିଆଯିବ ନାହିଁ କୋବିଡ ନାଇଷ୍ଟିନ୍ର ସମସ୍ତ ନିୟମାବଳୀ ଅନୁସାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ ପ୍ରତ୍ୟେକ ସିଫ୍ଟର ପରୀକ୍ଷା ପୂର୍ବରୁ ଓ ପରେ ହଲ୍ଗୁଡ଼ିକୁ ସାନିଟାଇଜ୍ କରାଯିବ

ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଥିଲେ

ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି